ତେଲଗୁ ଦେଶମ୍ ପାର୍ଟି ନେତୃତ୍ୱରେ ବିରୋଧୀ ଦଳ ପକ୍ଷରୁ ଏହି ପ୍ରସ୍ତାବ ଆଗତ କରାଯାଇଛି ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ପ୍ରସ୍ତାବକୁ ଆଲୋଚନା ପାଇଁ ବୁଧବାର ଦିନ ଗ୍ରହଣ କରି ସଫସଦର ଲୋକସଭାରେ ଭୋଟିଂ ପାଇଁ ରାଜି ହୋଇଛନ୍ତି ଚାରିବର୍ଷର ଏନ୍ଡିଏ ସରକାର ବିରୁଦ୍ଧରେ ଏହା ପ୍ରଥମ ଅନାସ୍ଥା ପ୍ରସ୍ତାବ

ସୁଷମା ଦିଲ୍ଲୀ ଡାଇଲଗ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଭାରତୀୟ ବୈଦେଶିକ ନୀତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଏସିଆନ୍ ମ୍ରଖ୍ୟ ପ୍ରସଙ୍ଗ ହେଉଛି ନ୍ତଆଦିଲ୍ଲୀରେ ଅନୁଷ୍ଠିତ ଏକ ମନ୍ତ୍ରୀସ୍ତରୀୟ ଅଧିବେଶନକୁ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଭାରତର ପୂର୍ବାଞ୍ଚଳ ନୀତି ଆଧାରରେ ସରକାର ଭାରତ ଏସିଆନ୍ ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ସେ କହିଛନ୍ତି ଭାରତର ଏକମାତ୍ର ଲକ୍ଷ୍ୟ ହେଉଛି ସାଗର ଯାହା ସେହି ଅଞ୍ଚଳରେ ସମସ୍ତ ପ୍ରକାର ସୁରକ୍ଷା ଏବଂ ଅଭିବୃଦ୍ଧିକୁ ସ୍ୱଚାଉଛି ଶ୍ରୀମତୀ ସ୍ୱରାଜ କହିଛନ୍ତି ଏହା ସମ୍ପର୍ଣ୍ଣ ଭାବେ ସମସ୍ତ ଦିଗ ପ୍ରତି ଉନ୍କକ୍ତ ଏବଂ ସମସ୍ତ ରାଷ୍ଟ୍ର ଆକାର ଓ ଶକ୍ତି ନିର୍ବିଶେଷରେ ଏହାର ନିୟମକୁ ଅନୁସରଣ କରିବା ଆବଶ୍ୟକ ହ୍ୱାଟସ୍ଅପ୍ ନୋଟିସ୍ ମିଥ୍ୟା ସମ୍ଭାଦ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଏକ ଫଳପ୍ରଦ ସମାଧାନ ବାହାର କରିବା ପାଇଁ ସରକାର ହ୍ୱାଟସ୍ଅପ୍କୁ ପୁଣି ଥରେ ନୋଟିସ୍ ଜାରୀ କରିଛନ୍ତି କମ୍ପାନୀକୁ ସତର୍କ କରି କୁହାଯାଇଛି ଗୁଜବ ପ୍ରଚାର କରୁଥିବା ମାଧ୍ୟମକୁ ଦୁଷ୍କର୍ମକାରୀଙ୍କୁ ସହଯୋଗ କରୁଛି ବୋଲି ଧରାଯିବ ଏବଂ ଯଦି କେବଳ ଦେଖଣାହାରୀ ସାଜନ୍ତି ତେବେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ଏକ ସୂଚନାରେ ଆଇଟି ମନ୍ତ୍ରଣାଳୟ କହିଛି ହ୍ପାଟସ୍ଅପ୍କୁ ଅଧିକ ଫଳପ୍ରଦ ସମାଧାନ ଆଣିବା ଉତ୍ତରଦାୟୀ ରହିବା ଏବଂ ଆଇନ୍ର କାର୍ଯ୍ୟକାରୀତାକୁ ସୁଗମ କରିବା ପାଇଁ ଅନୁରୋଧ କରାଯାଇଛି ଆଇନ୍ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟସଭାରେ କହିଛନ୍ତି ସେ ସାମାଜିକ ଗଣମାଧ୍ୟମର ଦୂର୍ପଯୋଗ ନେଇ ଏକ ନୀତି ପ୍ରସ୍ତତ କରିବାକୁ ରାଜନୈତିକ ଦଳ ଓ ତୂତୀୟ ପକ୍ଷଙ୍କ ସହ ଆଲୋଚନା କରିବେ

ଏହି ଅଧିବେଶନ କାଳରେ ପ୍ରଥମ ଅତିରିକ୍ତ ଅର୍ଥ ବଜେଟ୍ ମଧ୍ୟ ଆଗତ କରାଯିବ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସରକାରଙ୍କ ଉପରେ ଚାପ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ବିଧାନସଭା ବାଚସ୍କତି ବିଜୟ କୁମାର ଚୌଧୁରୀ ସମସ୍ତ ଦଳଗୁଡ଼ିକୁ ଶାନ୍ତିଶୃଙ୍ଖଳାର ସହିତ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଆହ୍ପାନ ଦେଇଛନ୍ତି

ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତିପାଠୀ ସମାବର୍ତ୍ତନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ଏସ୍ସି କେରଳ ଆଗୁଆ କ୍କାମିନ୍ର ଆଦେଶ ନ ଆସିବା ପର୍ଯ୍ୟନ୍ତ ଜଣେ ବିବାହିତ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଦୁଇ ଜଣ ଧର୍ମ ଯାଜକଙ୍କୁ ଗିରଫ୍ ନକରିବା ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ଏକେ ସିକ୍ରି ଏବଂ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିଯୁକ୍ତଙ୍କ ଓକିଲ ଏବଂ ରାଜ୍ୟସରକାରଙ୍କ ଦ୍ୱାରା ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଯୁକ୍ତି ଶୁଶିବା ପରେ ଆଦେଶ ସ୍ଥଗିତ ରଖିଛନ୍ତି ପୂର୍ବରୁ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅଭିଯୁକ୍ତ ଓକିଲଙ୍କ ପକ୍ଷରୁ କରାଯାଇଥିବା ଭିଡ଼ିଓ କନ୍ଫରେନ୍ସିଂ ଶୁଣାଣିକୁ ମଞ୍ଜୁରି ପ୍ରଦାନ କରିଥିଲେ ୟୁଏସ୍ ଇଣ୍ଡିଆ ଆସନ୍ତା ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ଭାରତ ଏବଂ ଆମେରିକା ମଧ୍ୟରେ ଟୁ ପ୍ଲସ୍ ଟୁ କଥାବାର୍ତ୍ତା ହେବ ବୋଲି ଆମେରିକା କହିଛି ଗତ ମାସରେ କେତେକ ଅନିବାର୍ଯ୍ୟ କାରଣ ପାଇଁ ଆମେରିକା ଏହି କଥାବାର୍ତ୍ତା ବନ୍ଦ ରଖିଥିଲା ଆମେରିକାର ରାଷ୍ଟ୍ର ସଚିବ ମାଇକ୍ ପମ୍ପେ ଏବଂ ପ୍ରତିରକ୍ଷା ସଚିବ ଜେମ୍ବ ମାଟିସ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଆଲୋଚନା ପାଇଁ ଭାରତ ଆସିବେ ସଚିବ ହିଥର୍ ନର୍ଟ୍ କହିଛନ୍ତି ଭାରତ ଏବଂ ଆମେରିକା ଉଭୟ ଦେଶର ସୁରକ୍ଷା ଏବଂ ପ୍ରତିରକ୍ଷା ଦିଗରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ସାକ୍ଷାତ ସମୟରେ ଏହି କଥାବାର୍ତ୍ତା ନେଇ ଘୋଷଣା କରିଥିଲେ

ଗତ ଅପ୍ରେଲ୍ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଅନୁମୋଦିତ ଭାଗ୍ୟଶାଳୀ ଆର୍ଥିକ ଅପରାଧୀ ଅଧ୍ୟାଦେଶ ବଦଳରେ ଏହି ବିଲ୍ ସ୍ଥାନ ପାଇଛି ଆର୍ଥିକ ଅପରାଧ ଠକେଇ ଏବଂ ଋଣ ପୈଠ ନ କରି ଦେଶ ଛାଡ଼ି ପଳାୟନ କରୁଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ କରିବା କ୍ଷେତ୍ରରେ ଅଧିକୃତ କ୍ଷମତା ହାସଲ କରିବା ଏହି ବିଲ୍ର ଉଦ୍ଦେଶ୍ୟ ଏହି ବିଲ୍ ଆଲୋଚନା କାଳରେ ଅର୍ଥମନ୍ତ୍ରୀ ପିୟଷ ଗୋଏଲ୍ କହିଛନ୍ତି ବର୍ତ୍ତମାନ ସମୟରେ ଏହାର ଅତ୍ୟନ୍ତ ଆବଶ୍ୟକତା ରହିଛି ସେ କହିଛନ୍ତି ଠକେଇରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଆଇନ୍ର ପରିଧି ଭିତରକୁ ଆଶିବାକୁ ସରକାର ଚେଷ୍ଟା କରୁଛନ୍ତି ଶହେ କୋଟି କିମ୍ବା ତାଠାରୁ ଅଧିକ ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେବ

ଏଚ୍ସି ବିଏସ୍ଏନ୍ଏଲ୍ ଭାରତ ସଞ୍ଚାର ନିଗମ ଲିମିଟେଡ୍ ବିରୋଧରେ ହୋଇଥିବା ଅଭିଯୋଗର ପ୍ରାଥମିକ ତଦନ୍ତ ଶେଷ ହୋଇଥିବା ସିବିଆଇ ଦିଲ୍ଲୀ ଉଚ୍ଚନ୍ୟାୟାଳୟକୁ ଅବଗତ କରାଇଛି ନିଗମର କିଛି ଅସାଧୁ କର୍ମଚାରୀ ଏକ ଚାଇନା ସ୍ଥିତ କମ୍ପାନୀକୁ ଭୁଲ୍ କାଗଜପତ୍ର ମାଧ୍ୟମରେ ରାଜକୋଷକୁ ଏକ ହଜାର କୋଟି ଟଙ୍କାର କ୍ଷତି ପହଞ୍ଚାଇଥିବା ଅଭିଯୋଗ ହୋଇଥିଲା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଗୀତା ମିତଲ୍ ଏବଂ ଜଷ୍ଟିସ୍ ସି ହରିଶଙ୍କରକୁ ନେଇ ଗଠିତ ଖଣ୍ଡପୀଠଙ୍କୁ ସିବିଆଇ ଏ ସମ୍ପର୍କରେ ଅଧିକ ତଥ୍ୟ ଯୋଗାଇ ଦେବେ

ପ୍ରେସ୍ ସଚିବ ସାରା ସାଶ୍ତରସ୍ ଏକ ଟ୍ୱିଟ୍ରେ କହିଛନ୍ତି ଟ୍ରମ୍ମ୍ ରାଷ୍ଟ୍ରଦୂତ କନ୍ ବଲ୍ଟନ୍ଙ୍କୁ ରାଷ୍ଟ୍ରପତି ପୁଟିନ୍ଙ୍କୁ ଓ୍ୱାଶିଟନ୍ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି ସେ କହିଛନ୍ତି ଏ ଦିଗରେ ଆଲୋଚନା ଜାରି ରହିଛି ଆମେରିକା ଏବଂ ରୁଷ ନେତୃବୃନ୍ଦଙ୍କ ମଧ୍ୟରେ ଫିନିଲାଣ୍ଡ ସମିଟ୍ର ତିନି ଦିନ ପରେ ଆମେରିକା ଏହି ଘୋଷଣା କରିଛି

ପୁଲିସ୍ର ଜଣେ ମୁଖପାତ୍ର କହିଛନ୍ତି ଆତଙ୍କବାଦୀ ଜଣକ ପାକିସ୍ତାନୀ ଲସ୍କର ଇ ତୋଇବାର ସଦସ୍ୟ

ୟୁଜିସି ଟିଚର୍ସ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବିଭିନ୍ନ ପଦବୀଗୁଡ଼ିକ ନିମନ୍ତେ ଚୟନ ପ୍ରକ୍ରିୟା ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ମାନବ ସମ୍ପଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଅନୁସୂଚୀତ କାତି ଜନଜାତି ଏବଂ ପଛୁଆବର୍ଗ ପ୍ରାର୍ଥୀଙ୍କ କ୍ଷେତ୍ରରେ ସଫରକ୍ଷଣ କମ୍ କରିବା ନେଇ ଏକ କୋର୍ଟ ଆଦେଶକୁ ବିରୋଧ କରି ସ୍ୱପ୍ରିମ୍କୋର୍ଟରେ ମାମଲା ଦାଏର ହୋଇଥିବାର୍ ୟୁକିସି ଏହି ନିର୍ଦ୍ଦେଶନାମା ଜାରି କରିଛି ପୂର୍ବରୁ ଗତ ମାର୍ଚ୍ଚରେ ଶିକ୍ଷକ ଚୟନ କ୍ଷେତ୍ରରେ ବିଭାଗକୁ ୟୁନିଟ୍ ଭାବେ ଗ୍ରହଣ କରି ଅନୁସୂଚୀତ କାତି ଓ ଜନଜାତି ପ୍ରାର୍ଥୀଙ୍କ କ୍ଷେତ୍ରରେ ସଂରକ୍ଷଣ ସୁବିଧା ଯୋଗାଇ ଦେବାକୁ ୟୁକିସି ଘୋଷଣା କରିଥିଲା ଆହ୍ରାବାଦ୍ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଏବଂ ପରବର୍ତ୍ତୀ ସମୟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସେହି ଆଦେଶ କାଏମ୍ ରଖିବା ପରେ ୟୁଜିସି ଏହି ନିଷ୍ପଭି ନେଇଥିଲା ଏହାକୁ ବିରୋଧ କରି ମାନବ ସମ୍ଭଳ ମନ୍ତ୍ରଣାଳୟ ଏବଂ ୟୁକିସି ନୂଆ ନିୟମ ଅନୁଯାୟୀ ଚୟନ ନ କରିବାକୁ ସ୍କେଶାଲ୍ ଲିଭ୍ ପିଟିସନ୍ ଦାଏର କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ଏ ନେଇ ଖୁବ୍ ଶୀଘ୍ୱ ନିଷ୍ପଭି ନେବା ଆଶା କରାଯାଉଛି ଆର୍ଚ୍ଚରୀ ଓ୍ୱିମ୍ୟାନ୍ ଟିମ୍ ଭାରତର ମହିଳା ତୀରନ୍ଦାଙ୍କ ପ୍ରତିଯୋଗୀ ତ୍ରିଶା ଦେବ ଜ୍ୟୋତି ସୁରେଖା ଭେନମ୍ ଏବଂ ମୁସକାନ୍ କିରାର ତୁର୍କୀର ଶ୍ରେଷ ମାନ୍ୟତାପ୍ରାପ୍ତ ପ୍ରତିଯୋଗୀଙ୍କୁ ପରାସ୍ତ କରି ତୀରନ୍ଦାକ ବିଶ୍ୱକପ୍ର ଚତୁର୍ଥ ସ୍ଥାନକୁ ଉନ୍ନିତ ହୋଇଛନ୍ତି ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ